ଦୁଇଦେଶର ପ୍ରତିନିଧି ମଧ୍ଧ ଏହି ଅବସରରେ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରିଛନ୍ତି ଫଳରେ ଆମେରିକା ଭାରତକୁ ଅତ୍ୟାଧୁନିକ ସାମରିକ ଉପକରଣ ଯୋଗାଇ ଦେବ

ସେହିଭଳି ତାଙ୍କ ନିମନ୍ତଶ ରକ୍ଷା କରି ରାଷ୍ଟ୍ରପତି ଟ୍ରମ୍ମ୍ ସପରିବାର ଭାରତ ଗସ୍ତରେ ଆସିଥିବାରୁ ପ୍ରଧାନମନ୍ତୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି

ମୋତିବାଗ ସ୍ଷିତ ସରକାରୀ ମାଧମିକ ସ୍କୁଲରେ ପହଞ୍ ବା ଅବସରରେ ମେଲାନିଆଙ୍କୁ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଭବ୍ୟ ସ୍ୱାଗତ କରିଥିଲେ ଛାତ୍ରୀମାନେ ମେଲାନିଆଙ୍କୁ ଫୁଲ ଓ ଚନ୍ଦନ ଦେଇ ସ୍ୱାଗତ କରିଥିଲେ

ରାଜ୍ୟରେ ଧାନକିଶାକୁ ନେଇ ଦେଖାଦେଇଥିବା ସମସ୍ୟା ସମ୍ପର୍କରେ ବିଜେପି ସଭ୍ୟମାନେ ଗୂହରେ ହଟଟଟାଳ କରିଥିଲେ

ମିଲର୍ ନ ଆସିଲେ ଧାନ କିଶାଯାଉ ନାହି ସରକାର ବାଚସ୍ୱତିଙ୍କର କୌଶସି ନିର୍ଦ୍ଦେଶ ମାନୁ ନାହାନ୍ତି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ

ଶିକ୍ଷା ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଅନୁଷ୍ଠାନଭଳି ପଞ୍ଚାୟତରାଜ ଅନୁଷ୍ଠାନଗୁଡିକର ହିସାବ ଖାତାକୁ ହସ୍ତାନ୍ତର କରାଯିବ

ଗତକାଲିଠାରୁ ରାକ୍ୟର ବିଭିନୁ ସ୍ଥାନରେ ଅଦିନିଆ ବର୍ଷା ଲାଗି ରହିଛି